ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିରକ୍ଷାମନ୍ତ୍ରୀ ବିଜେପି ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସମେତ ବହୁ ନେତା ତାଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି

ସ୍ୱରାଜ ଡେଥ୍ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଗତ ରାତିରେ ନୂଆଦିଲ୍ଲୀରେ ହୃଦ୍ଘାତ ଯୋଗୁଁ ପରଲୋକ ହୋଇଯାଇଛି

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସମେତ ଅନେକ ବରିଷ୍ଣ ମନ୍ତ୍ରୀ ଏମ୍ମଠାରେ ପହଞ୍ଚଥିଲେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଜେପି ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଦି ଅନେକ ନେତା ସୁଷମା ସ୍ୱରାଜଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି କୋବିନ୍ଦ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ସୁଷମା ସ୍ୱରାଜଙ୍କର ପରଲୋକ ହୋଇଯିବା କଥା ଶୁଣି ସେ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି ସାଧାରଣ ଜୀବନରେ ସାହସ ବିଶ୍ୱସନୀୟତା ଓ ମର୍ଯ୍ୟାଦା ସମ୍ପନ୍ନ ଜଣେ ଅତି ପ୍ରିୟ ନେତାଙ୍କୁ ଦେଶ ହରାଇଦେଇଛି ବୋଲି ସେ କହିଛନ୍ତି ରାଷ୍ଟ୍ରପତି କହିଛନ୍ତି ସବୁବେଳେ ସମସ୍ତଙ୍କୁ ସହାୟତା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ରହୁଥିବା ଏହି ନେତା ଭାରତର ଜନସାଧାରଣଙ୍କ ପ୍ରତି ଥିବା ସେବା ମନୋଭାବ ପାଇଁ ସବୁବେଳେ ସ୍କରଣୀୟ ରହିବେ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ କହିଛନ୍ତି ସୁଷମା ସ୍ପରାଜଙ୍କ ବିୟୋଗ ଦେଶ ପାଇଁ ତଥା ତାଙ୍କ ନିଜ ପାଇଁ ଏକ ବିରାଟ କ୍ଷତି ସେ କହିଛନ୍ତି ସ୍ୱର୍ଗତ ସ୍ୱରାଜ ଜଣେ ଦକ୍ଷ ପ୍ରଶାସକ ବିରଳ ବ୍ୟବସ୍ଥାପକ ଓ ଚମତ୍କାର ବକ୍ତା ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଷମା ସ୍ୱରାଜଙ୍କ ବିୟୋଗରେ ନିଜ ଶୋକବାର୍ତ୍ତାରେ କହିଛନ୍ତି ଭାରତୀୟ ରାଜନୀତିର ଏକ ଗୌରବମୟ ଅଧ୍ୟାୟର ଅବସାନ ଘଟିଛି ଟୁଇଟ୍ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି ଦରିଦ୍ର ଜନସାଧାରଣଙ୍କ ଉତ୍ଥାନ ତଥା ସାଧାରଣ ଜୀବନ ପ୍ରତି ଉସର୍ଗୀକୃତ ଏହି ମହାନ୍ ନେତାଙ୍କ ହରାଇଥିବା ଯୋଗୁଁ ସମଗ୍ର ଦେଶରେ ଆଜି ଶୋକର ଛାୟା ଖେଳିଯାଇଛି ତାଙ୍କର ବିୟୋଗକୁ ସେ ବ୍ୟକ୍ତିଗତ କ୍ଷତି ଭାବେ ବର୍ଣ୍ଣନା କରିଛନ୍ତି ନିଜର ଶୋକବାର୍ତ୍ତାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ସ୍ୱର୍ଗତ ସ୍ପଷମା ସ୍ୱରାଜ ଜଣେ ପରିପକ୍ୱ ରାଜନେତା ଥିଲେ ଯାହାଙ୍କୁ ଦଳମତ ନିର୍ବିଶେଷରେ ସମସ୍ତେ ଭଲ ପାଉଥିଲେ ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ସ୍ୱଷମା ସ୍ୱରାଜଙ୍କ ବିୟୋଗ ବିଜେପି ଓ ଭାରତୀୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ଶ୍ରୀ ଶାହା କହିଛନ୍ତି ଜଣେ ପ୍ରଖର ବକ୍ତା ଆଦର୍ଶ ସମାଜସେବୀ ଜନପ୍ରିୟ ଲୋକପ୍ରତିନିଧି ଓ କଠୋର ପରିଶ୍ରମୀ ମନ୍ତ୍ରୀ ଭାବେ ସେ ଅଲିଭା ସ୍ୱାକ୍ଷର ଛାଡି ଯାଇଛନ୍ତି ଏହି ଦିବଂଗତ ନେତାଙ୍କ ମରଶରୀରକୁ ନୂଆଦିଲ୍ଲୀର ଏମ୍ମରୁ ତାଙ୍କ ବାସଭବନକୁ ନିଆଯାଇଛି ଗଣମାଧ୍ୟମ ସହ କଥାବାର୍ତ୍ତାବେଳେ ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଜା କହିଛନ୍ତି ଜନସାଧାରଣଙ୍କ ଶେଷଦର୍ଶନ ନିମନ୍ତେ ସ୍ୱର୍ଗତ ନେତାଙ୍କ ମରଶରୀରକୁ ତାଙ୍କ ବାସଭବନରେ ରଖାଯିବ

ଶ୍ରୀ ଶାହା କହିଛନ୍ତି ପାକିସ୍ତାନ ଅଧିକୃତ କାଶ୍ମୀର ସବୁବେଳେ ଭାରତର

ଏହି ଧାରା ଯୋଗୁଁ ରାଜ୍ୟରେ ବିକାଶପ୍ରକ୍ରିୟ ବାଧାପ୍ରାପ୍ତ ହେବା ସହ ଦୁର୍ନୀତି ମଧ୍ୟ ବୃଦ୍ଧି ପାଇଚାଲିଛି ବୋଲି ସେ କହିଛନ୍ତି

ଶ୍ରୀ ଶାହା କହିଛନ୍ତି ଜାମ୍ମୁ କାଶ୍ମୀରରେ ସ୍ୱାଭାବିକ ଅବସ୍ଥା ଫେରିବା ପରେ ଏହାକୁ ପୁଶି ଥରେ ରାଜ୍ୟର ମାନ୍ୟତା ପ୍ରଦାନ କରାଯିବ ଏହି ବିଲ୍ ଓ ସଂକଳ୍ପ ପାରିତ ହେବା ପରେ ସରକାର ଜାନ୍ଧୁ କାଶ୍ମୀର ସଂରକ୍ଷଣ ସଂକ୍ରାନ୍ତ ଦ୍ୱିତୀୟ ସଂଶୋଧନ ବିଲ୍କୁ ପ୍ରତ୍ୟାହାର କରିନେଇଛନ୍ତି

ପିଏମ୍ ଜେ ଆଣ୍ଡ କେ ବିଲ୍ସ ବିପୁଳ ସମର୍ଥନ ସହ ଜାମ୍ଗୁ କାଶ୍ମୀର ସଂକ୍ରାନ୍ତ ଐତିହାସିକ ବିଲ୍ଗୁଡିକ ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ସନ୍ତୋଷ ବ୍ୟକ୍ତ କରିଛନ୍ତି ଟୁଇଟ୍ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ସଂସଦୀୟ ଗଣତନ୍ତ୍ରରେ ଏହା ଏକ ସ୍ମରଣୀୟ ଘଟଣା ହୋଇରହିବ

ଜାମ୍ଗୁ କାଶ୍ମୀର ଓ ଲଦାଖର ଜନସାଧାରଣଙ୍କର ସାହସ ଓ ଅଦମନୀୟ ଇଚ୍ଛାଶକ୍ତିକୁ ପ୍ରଶଂସା କରି ଶ୍ରୀ ମୋଦି କହିଚ୍ଚନ୍ତି ସେମାନଙ୍କ ପାଇଁ ଏକ ନୂଆ ସକାଳ ଓ ସୁନ୍ଦର ଭବିଷ୍ୟତ ଅପେକ୍ଷା କରି ରହିଛି ବର୍ଷ ବର୍ଷ ଧରି ଲୋକମାନଙ୍କୁ ଭାବପ୍ରବଣତାର ଶୀକାର କରୁଥିବା ଏବଂ ଜନସାଧାରଣଙ୍କର ସଶକ୍ତିକରଣ ପାଇଁ କେବେ ବି ଆନ୍ତରିକତା ଦେଖାଇ ନ ଥିବା କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ କବଳରୁ ଜାନ୍ଗୁ କାଶ୍ମୀର ଏବେ ମୁକ୍ତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଜାନ୍ଗୁ କାଶ୍ମୀର ଓ ଲଦାଖକୁ ନେଇ ପାରିତ ଏହି ବିଲ୍ ଗୁଡିକ ସଂଘତି ଓ ସଶକ୍ତିକରଣକୁ ସୁନିଶ୍ଚିତ କରାଇବ ସେ କହିଛନ୍ତି ଏହି ପଦକ୍ଷେପ ଯୁବପିଢିକୁ ମୁଖ୍ୟ ଧାରାରେ ସାମିଲ କରିବା ସହ ସ୍ଥାନୀୟ ଭିଭିଭୂମିର ଉଲ୍ଲେଖନୀୟ ବିକାଶ ସହିତ ସେମାନଙ୍କର ପ୍ରତିଭାର ପ୍ରଦର୍ଶନ କରାଇବାରେ ସହାୟକ ହେବ ରାଜନୈତିକ ଦଳଗୁଡିକ ସଂସଦରେ ବିଚାରଧାରାରେ ଭିନ୍ନତା ସତ୍ୱେ ଏକଜୁଟ୍ ହୋଇ ଭାରତୀୟ ଗଣତନ୍ତର ଗୌରବକୁ ବୃଦ୍ଧି କରିଥିବା ଏହି ତର୍କରେ ସାମିଲ ହୋଇଥିବାରୁ ଶ୍ରୀ ମୋଦୀ ବିଭିନ୍ନ ରାଜନୈତିକ ଦଳର ନେତା ଓ ସାଂସଦମାନଙ୍କୁ ଅଭିନନ୍ଦନ କଣାଇଛନ୍ତି ସେ ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଏମ୍ ଭେଙ୍କୟାନାଇଡୁ ଓ ଲୋକସଭାର ବାଚସ୍କତି ଓମ୍ ବିର୍ଲାଙ୍କୁ ଉତ୍ତମ ଗୃହ ପରିଚାଳନା ପାଇଁ ଭୟସୀ ପ୍ରଶଂସା କରିଛନ୍ତି ଜାମ୍ପୁ କାଶ୍ମୀର ଓ ଲଦାଖ ବାସୀଙ୍କ ଜୀବନରେ ଉନ୍ନତି ସୁନିଶ୍ଚିତ କରିବା ପାଇଁ ଅକ୍ଲାନ୍ତ ଉଦ୍ୟମ କରିଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି ଏଲଏସ ଆଡ୍ଜର୍ଣ୍ଣ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଲୋକସଭାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିଦିଆଯାଇଛି ଜମ୍ମୁ କାଶ୍ମୀର ସମ୍ପର୍କୀତ ବିଲ୍ ଓ ସଂକଳ୍ପ ପାରିତ ହେବା ପରେ ବାଚସ୍କତି ଓମ୍ ବିର୍ଲା ଏହି ଘୋଷଣା କରିଛନ୍ତି

ଏଥିପାଇଁ ସେ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ

ଏହି ବିଲ୍ ଅଧୀନରେ ଆନ୍ଧ୍ରପ୍ରଦେଶ ମଧ୍ୟପ୍ରଦେଶ ଆସାମ ଓ ହରିୟାଣାଠାରେ ଥିବା ଜାତୀୟ ଡିକାଇନ୍ ପ୍ରତିଷ୍ଠାନଗୁଡିକୁ ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରତିଷ୍ଠାନଭାବେ ଘୋଷଣା କରାଯାଇଛି

ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରତିଷ୍ଠାନଭାବେ ଘୋଷଣା କରାଯିବା ପରେ ଏହି ପ୍ରତିଷ୍ଠାନଗୁଡ଼ିକ ଡିଗ୍ରୀ ଓ ଡିପ୍ଲୋମା ପ୍ରଦାନ କରିବାର କ୍ଷମତା ହାସଲ କରିବେ

ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍କଭି ନେଇଥିଲା